ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ ପ୍ରସାଦ ଶର୍ମା ସମୀକ୍ଷା କରିଛନ୍ତି ପ୍ରତି କିଲ୍ଲାରେ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରାଯିବା ଉପରେ ଆଲୋଚନା ହେବା ସହ ସୋସିଆଲ୍ ମିଡିଆ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଆଜି ବ୍ରହ୍କପୁରଠାରେ ଦକ୍ଷିଣାଅଳ ପୁଲିସ୍ ରେଞାର ଏସ୍ପି ଏବଂ ବରିଷ୍ ପୁଲିସ୍ ଅଧିକାରୀମାନଙ୍କ ସହ ନିର୍ବାଚନୀ ପ୍ରସ୍ତୁତି ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଡକୁର ଶର୍ମା ଏହି ସୂଚନା ଦେଇଛନ୍ତି

ଏହା ସହ ଦାନ ଅର୍ଥ ବଡ଼ାଇବା ପାଇଁ ବଜେଟ୍ରେ ନିଷ୍ବଉି ହୋଇଛି

ଖାଉଟି ସ୍ବରକ୍ଷା ତତ୍ତ ସୃଷ୍ଷି ଆମେରିକାରେ ପ୍ରଥମେ ହୋଇଥିଲା

ଏହି ଅବସରରେ ବିଭିନ୍ତ ସ୍ରାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

ବିଭାଗୀୟ କର୍ତ୍ତୁପକ୍ଷ ଘଟଶା ସ୍ଚଳରେ ପହଞି ସେମାନଙ୍କ ସହିତ ଆଲୋଚନା କରିବା ପରେ ଅବରୋଧ ହଟିଥିଲା

ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଅ୍ ତାଙ୍କୁ ଗିରଫ କରିଛି ଗିରଫ ମହିଳା ଜଶଙ୍କ ହେଲେ ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଅଳର ବୋଲି ଜଣାପଡ଼ିଛି